ହାଇକୋର୍ଟଙ୍କ ରାୟ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସ୍ୟାଟ୍ରେ ଖାଲି ପଡ଼ିଥିବା ପଦ ପୂରଣ ନେଇ ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଶ୍ଣ ରାୟ ପ୍ରଦାନ କରିଛନ୍ତି

ତୁରନ୍ତ ଏଗୁଡ଼ିକ ପୂରଣ ନିମନ୍ତେ ହାଇକୋର୍ଟରେ ମାମଲା ର୍ଚକୁ କରାଯାଇଥିଲା

ଚାଷୀଙ ରାସ୍ତା ଅବରୋଧ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଧାନବସ୍ତା ରଖ୍ ଆଦିବାସୀ ମହାସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି

ଏନେଇ ବାରମ୍ଘାର ପ୍ରଶାସନକୁ ଜଣାଇବା ସତ୍ତେ କିଛି ସ୍ବଫଳ ମିଳୁନାହିଁ

ଫଳରେ ମାସ ମାସ ଧରି ଧାନବସ୍ତାଗୁଡ଼ିକ ସେଠାରେ ପଡ଼ିରହୁଛି ଏଥିଯୋର୍ଗୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ମଧା ହେଉଛନ୍ତି

ଶୀତ ଲହରୀ ଧୀରେ ଧୀରେ ଶୀତର ପ୍ରକୋପ କମିବାରେ ଲାଗିଛି